ନୂଆ କ୍ଷେତ୍ରଗୁଡ଼ିକରେ ସମ୍ପର୍କ ସ୍ଥାପନ ସମେତ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ କଥାବାର୍ତ୍ତାରେ ସ୍ଥାନ ପାଇବ

ରିଭ୍ ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପସ୍ଥିତିରେ ଭାରତ ଓ କାପାନ୍ ମଧ୍ୟରେ ତ୍ରୟୋଦଶ ବାର୍ଷିକ ଶୀର୍ଷ ବୈଠକ ଆଜି ଅପରାହୁରେ ଟୋକିଓରେ ଅନୁଷ୍ଠିତ ହେବ ନୂଆ ନୂଆ କ୍ଷେତ୍ରରେ ସମ୍ପର୍କ ସ୍ଥାପନ ସମେତ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ସ୍ୱାସ୍ଥ୍ୟ ଡିଜିଟାଲ୍ ଟେକ୍ନୋଲୋଜି କୃଷି ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଦୁର୍ବିପାକ ବିପଦ ହ୍ରାସ ବିଷୟବସ୍ତୁଗୁଡ଼ିକ କଥାବାର୍ତ୍ତାରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡ଼ିଛି ଦୁଇ ଦେଶ ମଧ୍ୟରେ ଉପସ୍ଥିତ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କ ସମେତ କ୍ଷାପାନର ସହାୟତାରେ ଚାଲିଥିବା ମୌଳିକ ଢାଞ୍ଚା ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ ଉଭୟ ପକ୍ଷ ସମୀକ୍ଷା କରିବେ ଉଭୟ ନେତା ବର୍ତ୍ତମାନ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପରିସ୍ଥିତି ଭପରେ ମଧ୍ୟ ତର୍ଜମା କରିବେ

ଶ୍ରୀ ମୋଦି ଆଜି ସକାଳେ ଟୋକିଓଠାରେ ପ୍ରବାସି ଭାରତୀୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଚାରପତି ସଞ୍ଜୟ କିଶନ୍ କୌର୍ ଏବଂ କେ ଏମ୍ ଯୋଶେଫ୍ଙ୍କୁ ନେଇ ଗଠିତ ବେଞ୍ ଏହି ମାମଲାର ଶୁଣାଣି କରିବେ

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ହୋଇଥିବା ଆବେଦନର ଶୁଣାଣିବେଳେ ଏହି ପ୍ରସଙ୍ଗ ଉତ୍ଥାପନ ହୋଇଥିଲା ସୁଷମା ଉପସାଗରିୟ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ମଜବୁତ କରିବା ଲକ୍ଷ୍ୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରଥମ ଦଫାରେ ଦୋହାରେ ଯାଇ ପହଞ୍ଚିଚ୍ଚନ୍ତି କାତାରକୁ ତାଙ୍କର ଦୁଇଦିନିଆ ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ କାତାର୍ର ରାଜା ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ ସାକ୍ଷାତ୍ କରିବା ସଙ୍ଗେ ସଙ୍ଗେ ଭାରତୀୟ ସମ୍ପ୍ରଦାୟ ସହ ବୈଠକରେ ମିଳିତ ହେବେ ସେ ଦେଶର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲା ରହମାନ୍ ଅଲ୍ ଥାନିଙ୍କ ସହ ମଧ୍ୟ ସାକ୍ଷାତ୍ କରିବାର କାର୍ଯ୍ୟସୂଚୀ ରହିଛି

କୁଏତ୍ ରାଜା ଶେଖ୍ ସବାହ୍ ଅଲ୍ ଅହମ୍ମଦ ଅଲ୍ ଜବର୍ ଅଲ୍ ସବାହ୍ଙ୍କୁ ସାକ୍ଷାତ୍ କରିବେ ଏବଂ ଭାରତୀୟ ସମ୍ପ୍ରଦାୟ ସହ ଭାବ ବିନିମୟ କରିବେ

କାଙ୍ଗରାଠାରେ ଥିବା ଡକୁର ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ୍ କଲେଜର ପ୍ରଥମ ସମାବର୍ତ୍ତନ ଉହବରେ ରାଷ୍ଟ୍ରପତି ଯୋଗ ଦେବେ

କଗନ ଇଣ୍ଡିଆ ଆମେରିକା ବାଣିଜ୍ୟ ଦୂତ ଏଡ୍ଗାର୍ଡ କଗନ୍ କହିଛନ୍ତି ଭାରତରେ ଅଧିକ ସଂଖ୍ୟକ ଯୁବକ ଅଛନ୍ତି ଏବଂ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ଏହି ଯୁବପିଢ଼ି ବିଶ୍ୱ ପରିବର୍ତ୍ତନ କରିବାକୁ ସକ୍ଷମ

ଜଣେ ବିଦେଶୀ ହୋଇଥିବା ସତ୍ତ୍ୱେ ସେ ଭାରତରେ ରହିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା ଶ୍ରୀ କଗନ୍ କହିଛନ୍ତି ଏବଂ ବର୍ତ୍ତମାନ ପରିବର୍ଭନର ମୂଳଦୁଆ ମଜବୁତ ହେଉଥିବା ସେ ଉଲ୍ଲେଖ କରିଛନ୍ତି ଏସ୍ଏଲ୍ ରାଜପାକ୍ଷେ ଶ୍ରୀଲଙ୍କାକୁ ଅର୍ଥନୈତିକ ଓ ରାଜନୈତିକ ସଂକଟରୁ ମୁକୁଳେଇବା ପାଇଁ ଏକ କାର୍ଯ୍ୟକ୍ରମକୁ ଆଗେଇ ନେବା ସକାଶେ ଅନୁମତି ଦେବା ପାଇଁ ତୁରନ୍ତ ସଂସଦୀୟ ନିର୍ବାଚନ କରିବା ଲାଗି ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଆହ୍ପାନ ଜଣାଇଛନ୍ତି

ଏହି ପ୍ରକ୍ରିୟାରେ ଯୋଗଦାନ କରିବା ପାଇଁ ଶ୍ରୀ ରାଜପାକ୍ଷେ ସବୁରାଜନୈତିକ ଦଳ ସବୁସଂପ୍ରଦାୟ ଓ ଧର୍ମର ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଗତ ଶୁକ୍ରବାର ଦିନ ରଣୀଲ ବିକ୍ରମ ସିଂଘେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟେଇ ରାଷ୍ଟ୍ରପତି ମୈଥ୍ରୀପାଳ ଶିରିସେଣା ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ପରେ ଶ୍ରୀ ରାଜପାକ୍ଷେଙ୍କର ଏହା ପ୍ରଥମ ବିବୃତ୍ତି ଶ୍ରୀ ରାଜପାକ୍ଷେ ଆଜି କାର୍ଯ୍ୟଭାର ଗ୍ରହଣ କରିବେ କତାର କତାରରେ ବହୁ ପ୍ରତିକ୍ଷିତ ଓ ବିବାଦୀୟ ଶ୍ରମିକ ଭିସା ସଂସ୍କାର ବ୍ୟବସ୍ଥା ଗତକାଲିଠାରୁ କାର୍ଯ୍ୟକାରୀ କରାଯାଇଛି ଦୋହାଠାରେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ଏହା ଘୋଷଣା କରାଯାଇଛି ଏହି ନୂତନ ନିୟମ ଅନୁସାରେ କମ୍ପାନୀର ଅତି ବରିଷ୍ଣ ପଦବୀରେ ଥିବା କର୍ମଚାରୀମାନଙ୍କୁ ଛାଡ଼ି ପାଞ୍ଚ ପ୍ରତିଶତ ବରିଷ୍ଣ କର୍ମଚାରୀମାନେ ନିଯୁକ୍ତିଦାତାଙ୍କ ପ୍ରାକ୍ ଅନୁମତି ନ ନେଇ କାର୍ଯ୍ୟକ୍ଷେତ୍ର ଛାଡ଼ି ପାରିବେ ଯେକୌଣସି କାରଣରୁ ଯେଉଁମାନଙ୍କୁ କତାର ଛାଡ଼ିବା ପାଇଁ ଅନୁମତି ଦିଆଯାଉ ନ ଥିଲା ସେମାନେ ଅଭିଯୋଗ କମିଟି ନିକଟରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଏବଂ ତିନୋଟି କାର୍ଯ୍ୟ ଦିବସ ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆଯାଇ ପାରିବ ସୂଚନା ଯୋଗ୍ୟ କତାରରେ ଦୁଇ ନିୟୁତ ବିଦେଶୀ ଶ୍ରମିକ କାର୍ଯ୍ୟ କର୍ ଛନ୍ତି

ନିର୍ମାଣ କାର୍ଯ୍ୟଦ୍ୱାରା ସୃଷ୍ଟି ହେଉଥିବା ଧୂଳି ଯାନବାହନରୁ ନିର୍ଗମନ ଧୂଆଁ ତଥା ପଞ୍ଜାବ ହରିୟାଶାରେ ଫସଲ ଅବଶେଷ ପୋଡ଼ିବାଦ୍ୱାରା ଦିଲ୍ଲୀରେ ପ୍ରଦୃଷଣ ମାତ୍ର ଅଧିକ ବୃଦ୍ଧି ପାଇଥିବା କୁହାଯାଇଛି ଓଡ଼ିଶା ଓ଼ଦର ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ଯେଉଁମାନେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ଆଜି ରାତି ସୁଦ୍ଧା ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ସ୍ୱତନ୍ତ୍ର ଉପ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ବର୍ଷା ଯୋଗୁଁ ଧାନ ଫସଲ କ୍ଷତି ହେବାର ସମ୍ଭାବନା ନାହିଁ ଅଧିକ ପରାମର୍ଶ ପାଇଁ କୃଷକମାନଙ୍କୁ କିଷାନ କଲ୍ ସେଣ୍ଟର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ହକି ଏସିୟ ଚମ୍ପିୟନ୍ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମିଳିତ ଭାବେ ବିଜୟୀ ଘୋଷିତ ହୋଇଛନ୍ତି ଗତକାଲି ରାତିରେ ମୃଷଳଧାରାରେ ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ହୋଇ ନପାରିବାରୁ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଉଭୟ ଟିମ୍କୁ ବିଜେତା ଘୋଷଣା କରିଛନ୍ତି ଖେଳପଡ଼ିଆରେ ପାଣି ଜମି ରହିବାରୁ ଦଳକୁ ବିଜେତା ଘୋଷଣା କରିବାକୁ ସ୍ଥିର କରାଯାଇଥିଲା

ପୂର୍ବରୁ ଉଭୟ ଟିମ୍ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଥିଲେ କ୍ରିକେଟ୍ ଭାରତ ଓ ୱେଷ୍ଟ୍ରଣ୍ଣିକ୍ ମଧ୍ୟରେ ଚତୁର୍ଥ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଆଜି ମୁମ୍ୟାଇର ସିସିଆଇ ପଡ଼ିଆରେ ଖେଳାଯିବ ଏହି ମ୍ୟାଚ୍ ଅପରାହ୍ନ ସାଢ଼େ ଗୋଟାଏବେଳେ ଆରମ୍ଭ ହେବ